ନୃତନ ଚାଷ କୌଶଳ ସଂପର୍କରେ ଚାଷୀଙ୍କୁ ଜଶାଇ ବାଉଁଶ ସହିତ ଅନ୍ୟ ଫସଲର ମିଶ୍ରିତ ଚାଷକୁ ପ୍ରୋସାହିତ କରିବା ଲାଗି ଶ୍ରୀ ପାତ୍ନୀ ନିର୍ଦ୍ଦେଶ ଦେଇଛନ୍ତି

ଗତକାଲି ପୂର୍ବାହ୍ବରେ ଅଭିଜିତ ବିଧାନସଭା ଗୃହକମିଟିରେ ହାଜର ହୋଇ କ୍ଷମା ପ୍ରାର୍ଥନା କରିଥିଲେ

ଆଇପିଏସ୍ ବଦଳି ରାଜ୍ୟ ସରକାର ଆଇପିଏସ୍ ଏବଂ ଓପିଏସ୍ ସ୍ତରରେ ଅଦଳବଦଳ କରିଛନ୍ତି

ଜେଲ୍ ବିଭାଗ ମହାନିରଦ୍ଦେଶକ ଥିବା ବିନୟାନନ୍ଦ ଝାଙ୍କୁ ଗୃହ ବିଭାଗକୁ ବଦଳି କରାଯାଇଛି ଭିକିଲାନ୍ଦ ଆଇଜି ଯତୀନ୍ଦ କୋଏଲଙ୍କୁ କ୍ରାଇମ୍ବ୍ରାଞ୍ ଏସ୍ଟିଏଫ୍ ଆଇଜି ବିପିଏସ୍ପିଏ ନିର୍ଦ୍ଦେଶକ ଥିବା ସ୍ର୍ଯ୍ୟ ଥଙ୍କପାନଙ୍କୁ ଭିଜିଲାନ୍ ଆଇଜି ସେହିଭଳି ଏସ୍ଟିଏଫ୍ ଆଇଜି ଥିବା ହିମାଂଶୁ ଲାଲ୍ଙ୍କୁ ଡିଆଇଜି ଏସ୍ପି ଭାବେ ବଦଳି କରାଯାଇଛି ଶ୍ରୀକୃଷ ବେହେରାଙ୍କୁ ଭୁବନେଶ୍ୱର ମେରାଇନ୍ ପୋଲିସ୍ ଏଆଇଜି ଭାବେ ବଦଳି କରାଯାଇଛି

ଏହି ଦିନରେ କୁମାରୀମାନେ ପ୍ରତ୍ୟୁଷରୁ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇ ବନ୍ଦାପନା କରିଥାନ୍ତି ସନ୍ଧ୍ୟାରେ ତୁଳସୀ ଚଉରାମ୍ଟଳେ ଚନ୍ଦ୍ର ବନ୍ଦାପନା କରିଥାନ୍ତି

ଆୟୋଜିତ ଉଦ୍ଘାଟନୀ ଉହବରେ ଯୋଗଦେଇ ଉଚ୍ଚଶିକ୍ଷା ଓ ଶିକ୍ରମନ୍ତୀ ଅନନ୍ତ ଦାସ କହିଛନ୍ତି ଯେ ଉଉର ଓଡ଼ିଶାରେ ଆଞଳିକ ଶିକ୍ଷା ନିର୍ଦ୍ଦେଶାଳୟ ପ୍ରତିଷାର ଆବଶ୍ୟକତା ରହିଥିଲା ତାହା ପୂରଣ ହୋଇପାରିଛି

ଗମନାଗମନ ଅସୁବିଧା ଥିବା ଗ୍ରାମ ଓ ବସ୍ତିକୁ ରାସ୍ତା ସଂଯୋଗ କରାଯିବା ସହିତ ସୀମାନ୍ତ ଅଞ୍ଞଳରେ ରାସ୍ତା ନିର୍ମାଶ ଉପରେ ବୈଠକରେ ଗୁରୁତ୍ୱ ଆରୋପ କରାଯାଇଛି